ଭୁବନେଶ୍ୱରର ଏହି ବ୍ୟକ୍ତିଜଣକ କିଛିଦିନ ତଳେ ହସ୍ୱିଟାଲରେ ଭର୍ଉ ହୋଇଥିଲେ

ତାଙ୍କ ପରିବାର ଲୋକ ମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ତାର ପରୀକ୍ଷା କରିବାକୁ ପଠାଯାଇଛି

ସମସ୍ତଙ୍କୁ ଘର ଭିତରେ ରହି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି

ଅନ୍ୟପକ୍ଷରେ ଜିଲ୍ଲାର ପାପଡାହାଣ୍ଡି ବ୍କକର ମୋକିଆଠାରେ ଥିବା ଭାରତୀୟ ଷେଟବ୍ୟାଙ୍କ ଶାଖାକୁ ବନ୍ଦ କରି ଦିଆଯାଇଛି

ସେହିଭଳି ଢ଼େଙ୍କାନାଳରେ ଦଣ୍ତଯାତ୍ରାକୁ ବନ୍ଦ ରଖାଯାଇଛି

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି ସୂଚନାଯୋଗ୍ୟ କରୋନା ଭୂତାଶୁ ସଂକ୍ରମଶକୁ ରୋକିବା ପାଇଁ ରାକ୍ୟର ସମସ୍ତ ବିଦ୍ୟାଳୟ ବନ ରହିଛି